ବିଶ୍ୱରେ କରୋନା ମୃତକଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କଲା

ଅନେକ ରାକ୍ୟ ଏହି ଆଲୋଚନାବେଳେ ପ୍ରଧାନମନ୍ତୀଙ୍କୁ ବିଭିନୁ ସକାରାମ୍କ ପ୍ରସ୍ତାବମାନ ଦେଇଛନ୍ତି

ଚଳିତ ସପ୍ତାହରେ ମଧ୍ଧ ପ୍ରଧାନମନ୍ତୀ ବିଭିନ୍ନ ଦଳର ସାଂସଦଙ୍କ ସହ ଆଲୋଚନା କରିଥିଲେ

ପୂର୍ବରୁ ଲକ୍ଡାଉନ୍ ସମୟରେ ଲୋକମାନଙ୍କୁ ଘରେ ଥିବାବେଳେ ମନୋରଞ୍ଞନ ପାଇଁ ଦୂରଦର୍ଶନରେ ରାମାୟ ମହାଭାରତ ଓ ଚାଶକ୍ୟ ଆଦି ବିଭିନ୍ନ ଲୋକପ୍ରିୟ ଧାରାବାହିକ ମନ୍ତଶାଳୟ ପକ୍ଷରୁ ପ୍ରସାରଣ କରାଯାଉଥିବାବେଳେ ଏବେ ବିଭିନ୍ନ ଘରୋଇ ଡିଟିଏଚ୍ ଓ କେବୁଲ୍ ଅପରେଟର୍ମାନଙ୍ଙ ପାଇଁ ଏକ ନିର୍ଦ୍ଦେଶନାମା କାରି କରାଯାଇଛି

ଚିଙ୍ଗୁଡି ଚାଷ ମାଛ ଅମଳ ଓ ମାଛ ୟାକ୍କି ପରିଚାଳନା କାମ ମଧ୍ୟ ଲକ ଡାଉନ ଅବଧିରେ କରା ଯାଇ ପାରିବ

ତେବେ ଏହି କାମ କରିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା ଜରୁରୀ ବୋଲି ଗାଇଡଲାଇନରେ ଉଲ୍ପେଖ କରା ଯାଇଛି

ବଡଦାଣ୍ଡ ସମେତ ଶ୍ରୀମନ୍ଦିର ଆଖପାଖ ଅଞ୍ଞଳରେ ବିଶୋଧନ କରାଯାଉଛି